ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସଂସ୍କାର ସମେତ ଏକ ପରିବର୍ତ୍ତିତ ବହୁରାଷ୍ଟ୍ରୀୟବାଦ ପାଇଁ ଆହ୍ବାନ ଦେଇଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟରେ ଏକ ପରିବର୍ତ୍ତିତ ବିଶ୍ୱରେ ସାଂପ୍ରତିକ ବାସ୍ତବିକତାଗୁଡ଼ିକର ପ୍ରତିଫଳନ ଘଟିବା ଉଚିତ ଶ୍ରୀ ମୋଦୀ ଗତ ରାତିରେ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦର ଏକ ଉଚ୍ଚସ୍ତରୀୟ ଅଧିବେଶନରେ ମୁଖ୍ୟ ଅଭିଭାଷଣ ଦେଇ ଏହା କହିଛନ୍ତି

ସେ କହିଛନ୍ତି ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର କାର୍ଯ୍ୟସୂଚୀ ନିର୍ଦ୍ଧାରଣରେ ଭାରତର ଯଥେଷ୍ଟ ଅବଦାନ ରହିଛି କାର୍ଯ୍ୟସୂଚୀଗୁଡ଼ିକ ମଧ୍ୟରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଏକ ମୁଖ୍ୟ ବିଷୟ ରହିଛି ଶ୍ରୀ ମୋଦୀ କହିଛନ୍ତି ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଭାରତ ସେମାନଙ୍କୁ ସହାୟତା କରିଆସ୍କ୍ରି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ରୁ ବିଶ୍ୱର ରାଷ୍ଟ୍ରଗୁଡ଼ିକର ସାମର୍ଥ୍ୟର ପରୀକ୍ଷା ହୋଇଯାଇଛି ସେ କହିଛନ୍ତି କୋଭିଡ ନାଇଷ୍ଟିନର ମୁକାବିଲାରେ ଭାରତ ମୂଳସ୍ତରରେ ସ୍ୱାସ୍ଥ୍ୟ ସୁବିଧାକୁ ସୁଦୂଢ଼ କରିବା ଯୋଗୁଁ ଭାରତର ଆରୋଗ୍ୟ ହାର ବିଶ୍ୱର ପ୍ରମୁଖ ଦେଶଗୁଡ଼ିକର ଆରୋଗ୍ୟ ହାରର ସମକକ୍ଷ ହୋଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ସରକାର କୋଭିଡ ନାଇଷ୍ଟିନର ମୁକାବିଲାକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ସରକାର ଓ ସମାଜର ମିଳିତ ଭାଗିଦାରୀରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯାଉଛି

ପ୍ରଧାନମନ୍ତ୍ରୀ ସାମୃହିକ ବିକାଶ ଦିଗରେ ଭାରତର ଉଦ୍ୟମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହା ପରକୁ ତାମିଲନାଡ଼ୁ ଓ ଦିଲ୍ଲୀ ରହିଛି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷଣ

ସେଣ୍ଟ୍ରାଲ୍ ଟିମ୍ ବିହାର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ତିନିଜଣିଆ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ବିହାର ଗସ୍ତ କରି ରାଜ୍ୟର କୋଭିଡ୍ ନାଇଷ୍ଟିନ୍ ସ୍ଥିତିର ସମୀକ୍ଷା କରିବେ ଏହି ଟିମ୍ରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍ର ଏସ୍କେ ସିଂ ଓ ନୂଆଦିଲ୍ଲୀ ଏମ୍ସ ମେଡିସିନ୍ ବିଭାଗ ଆସୋସିଏଟ ପ୍ରଫେସର ନିରଜ ନିଶ୍ଚଳ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ କେନ୍ଦ୍ର ସରକାର ବିହାରର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପମାନ ନେଉଛନ୍ତି ଶ୍ରୀ ଚୁବେ କହିଛନ୍ତି ରାଜ୍ୟରେ ନମୁନା ପରୀକ୍ଷା କଙ୍କେନମେଣ୍ଟ ଜୋନ ଓ ହଟ୍ସ୍ଟ୍ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା

ଏହାପରେ ଯବାନମାନେ ସନ୍ତ୍ରାସବାଦୀମାନେ ଲୁଚିରହିଥିବା ସ୍ଥାନର ନିକଟବର୍ତ୍ତୀ ହେବା ସମୟରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ସନ୍ତାସବାଦୀମାନେ ଆମଶିପୋରା ଗ୍ରାମର ଏକ ଗୋଶାଳା ମଧ୍ୟରେ ଲୁଚି ରହିଥିଲେ ଓ ସେହି ଗୋଶାଳାଟି ଏକ ନିର୍ଜନ ବଗିଚା ମଧ୍ୟରେ ଥିଲା

ନେଲସନ ମଣ୍ଡେଲା ଦକ୍ଷିଣଆଫ୍ରିକାର ସର୍ବପ୍ରଥମ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ରାଷ୍ଟ୍ରପତି ଥିଲେ

ନେଲସନ ମଣ୍ଡେଲାଙ୍କର ନିଃସ୍ୱାର୍ଥପର ସଂଗ୍ରାମମୟ ଜୀବନ ବିଷୟରେ ଉଲ୍ଲେଖ କରି ଶ୍ରୀ ଜାବଡେକର କହିଛନ୍ତି ସମ୍ମାନର ସହ ବଞ୍ଚରହିବାକୁ ଲୋକମାନଙ୍କର ଅଧିକାର ସମାନତା ଓ ସ୍ୱାଧୀନତା ପାଇଁ ନେଲସନ ମଣ୍ଡେଲାଙ୍କର ସଂଗ୍ରାମରୁ ବିଶ୍ୱ ସର୍ବଦା ଅନୁପ୍ରାଣିତ ହୋଇଆସୁଛି

ପାଟନା ଗୟା ସେକ୍କନରେ ଏହି ଦୁର୍ଘଟଣା ଘଟିଛି

ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ୍କୁ ଖବର ପାଇବା ପରେ ମୃତଦେହଗୁଡ଼ିକୁ ସେଠାରୁ ହସ୍ୱିଟାଲକୁ ପଠାଇ ଦିଆଯାଇଛି